ପିଏମ୍ ଭଗବତ ଗୀତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱାମୀ ଚିଦ୍ଭାବନାନନ୍ଦ ଜୀଙ୍କ ଭଗବତ ଗୀତାର ଇଲେକ୍ରୋନିକ୍ ସଂସ୍କରଣ ଉନ୍ଜୋଚନ କରିବେ ଭର୍ଚୁଆଲ୍ ମୋଡ୍ରେ ପ୍ରଧାନମନ୍ତ୍ରୀ ଏହାକୁ ଉନ୍କୋଚନ କରିବାର କାର୍ଯ୍ୟକ୍ରମ ରହିଛି

ଏହାର ତେଲୁଗୁ ଓଡ଼ିଆ ଜର୍ମାନ୍ ଏବଂ ଜାପାନି ଭାଷାରେ ଅନୁବାଦ କାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି

ରାଜ୍ୟପାଳ ବେବୀରାଣୀ ମୌର୍ଯ୍ୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ଏହା ପୂର୍ବରୁ ଶ୍ରୀ ରାଓ୍ୱତ୍ ଦଳୀୟ ବିଧାୟକ ଓ ସାଂସଦଙ୍କ ସହ ରାଜ୍ୟପାଳ ଭବନକୁ ଯାଇ ସରକାର ଗଠନ ନିମନ୍ତେ ପ୍ରସ୍ତାବ ଉପସ୍ଥାପନ କରିଥିଲେ

ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ୱତ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେଠାକାର ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇ ଉଠିଥିଲା ବିଜେପି ବିଧାୟକ ଦଳ ତୀରଥ ସିଂ ରାଓ୍ୱତଙ୍କୁ ନେତା ଚୟନ କରିବା ପରେ ସେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦାୟୀତ୍ୱ ଗ୍ରହଣ କରିବା ସୁନିଣ୍ଟିତ ହୋଇଥିଲା ସୂଚନା ଅନୁଯାୟୀ ଉତ୍ତରାଖଣ୍ଡ ଦାୟିତ୍ୱରେ ଥିବା ବିଜେପି ସାଧାରଣ ସମ୍ପାଦକ ଦୁଷ୍ୟନ୍ତ କୁମାର ଗୌତମ ଏବଂ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍କର ରମଣ ସିଂହ ରାଜ୍ୟ ବିଜେପିରେ ଅସନ୍ତୋଷ ସମ୍ପର୍କୀତ ରିପୋର୍ଟ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଦେବାପରେ ତ୍ରିବେନ୍ଦ୍ର ସିଂ ରାଓ୍ୱତଙ୍କୁ ତୁରନ୍ତ ଇସ୍ତଫା ପ୍ରଦାନ ପାଇଁ ଦଳ ନିର୍ଦ୍ଦେଶ ଦେଇଥିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ୱତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ଯେ ଶ୍ରୀ ରାଓ୍ୱତ୍ ତାଙ୍କ ଦୀର୍ଘ ପ୍ରଶାସନିକ ଏବଂ ସାଙ୍ଗଠନିକ ଦକ୍ଷତା ବଳରେ ନିଜକୁ ପ୍ରତିପାଦିତ କରିପାରିବେ ଶ୍ରୀ ରାଓ୍ୱତଙ୍କ ନେତୃତ୍ୱରେ ଉତ୍ତରାଖଣ୍ଡ ବିକାଶର ଉନ୍ନତ ସ୍ତରକୁ ଅଗ୍ରସର ହେବ ବୋଲି ଶ୍ୱୀ ମୋଦୀ ଆଶାବ୍ୟକ୍ତ କରିଛନ୍ତି ବିଜେପି ଜେଜେପି ହରିୟାଣା ବିଧାନସଭାରେ ଗତକାଲି ବିଜେପି ଜେଜେପି ମେଣ୍ଟ ସରକାର ଆସ୍ଥା ଭୋଟରେ ବିଜୟୀ ହୋଇଛି

ଏଥିସହ ହରିୟାଣା ଲୋକହିତ ପାର୍ଟିର ଜଣେ ସଦସ୍ୟ ମଧ୍ୟ ସରକାରଙ୍କ ସମର୍ଥନ ଜଣାଇଛନ୍ତି ଇସିଆଇ ମମତା ବାନାର୍ଜୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି ରାଜ୍ୟ ବିଧାନସଭା ଲାଗି ପ୍ରଚାର କର୍ରଥିବା ସମୟରେ କେତେକ ଲୋକ ତାଙ୍କ ଉପରକ୍ ଆକ୍ରମଣ କରିବା ଫଳରେ ସେ ଆହତ ହୋଇଛନ୍ତି ବୋଲି କରିଥିବା ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ନିକଟରୁ ଏକ ବିସ୍ତୃତ ରିପୋର୍ଟ ମାଗିଛନ୍ତି ଏହାଛଡା ରାଜ୍ୟର ନିର୍ବାଚନ ଲାଗି ଆୟୋଗଙ୍କ ଦ୍ୱାରା ନିଯୁକ୍ତି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ନିକଟରୁ ମଧ୍ୟ ଏ ସମ୍ପର୍କରେ ରିପୋର୍ଟ ମଗାଯାଇଛି ଉଭୟ ରିପୋର୍ଟ ଆସନ୍ତାକାଲି ସୁଦ୍ଧା ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବା ଲାଗି ନିର୍ଦ୍ଦେଶଦିଆଯାଇଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି ସଂସଦ ମୁଲତବୀ କୁଷି ଆଇନ୍କୁ ବିରୋଧ କରି ସଂସଦର ଉଭୟ ଗୃହରେ ଗତକାଲି ବିରୋଧୀ ସଦସ୍ୟମାନଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ କରାଯାଇଛି ଏଥିଲାଗି ଗୃହକାର୍ଯ୍ୟ ଚଳାଇବା ସମ୍ଭବ ନ ହେବାରୁ ଉଭୟ ଗୃହକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି ତେବେ ଏହି ହଟ୍ଟଗୋଳ ମଧ୍ୟରେ ରାଜ୍ୟସଭାରେ ମଧ୍ୟସ୍ଥତା ସଂଶୋଧନ ବିଧେୟକକୁ ମଞ୍ଜୁରୀ ମିଳିଛି ପରୀକ୍ଷାପେ ଚର୍ଚ୍ଚା ପରୀକ୍ଷାପେ ଚର୍ଚ୍ଚାର ଚତୁର୍ଥ ସଂସ୍କରଣ ଚଳିତ ମାସରେ ଆୟୋଜିତ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଚଳିତ ଥର ଭର୍ଚୁଆଲ୍ ମୋଡ୍ରେ ଛାତ୍ରଛାତ୍ରୀ ଶିକ୍ଷକ ଏବଂ ଅଭିଭାବକଙ୍କ ସହ କଥାବାର୍ତ୍ତା କରିବେ ଏଥିରେ ସାମିଲ ହେବା ପାଇଁ ପଞ୍ଜିକରଣ କାର୍ଯ୍ୟ ଜାରି ରହିଛି ଏବଂ ଆସନ୍ତା ରବିବାର ପର୍ଯ୍ୟନ୍ତ ପଞ୍ଜିକରଣ କରିହେବ ଏହି କାର୍ଯ୍ୟକ୍ରମରେ ନବମରୁ ଦ୍ୱାଦଶ ଛାତ୍ରଛାତ୍ରୀମାନେ ମାଇ ଗଭ୍ ପ୍ଲାଟ୍ଫର୍ମ ଜରିଆରେ ପରୀକ୍ଷା ସମୟରେ କିଭଳି ଚିନ୍ତାମୁକ୍ତ ରହିହେବ ସେ ସମ୍ପର୍କୀତ ପୃଶ୍ୱ ପଚାରି ପାରିବେ

ଗତକାଲି ଲୋକସଭାରେ ଏ ସମ୍ପର୍କୀତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି ଦେଶର ଗ୍ରାମାଞ୍ଚଳରେ ଥିବା ରେଲଷ୍ଟେସନଗୁଡିକରେ ପିଏମ ବାଣୀ ଯୋଜନା ଅଧୀନରେ ୱାଇ ଫାଇ ସେବା ଯୋଗାଇଦେବାକୁ ତାଙ୍କ ମନ୍ତ୍ରଶାଳୟ ପକ୍ଷରୁ ଟେଲି ଯୋଗାଯୋଗ ବିଭାଗକୁ ଏକ ପ୍ରସ୍ତାବ ଦିଆଯାଇଛି ଟେଲି ଯୋଗାଯୋଗ ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ସର୍ତ୍ତ ଅନୁଯାୟୀ ଏହି ପ୍ରକଳ୍ପ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ଗୋଏଲ ନିଜ ଉତ୍ତରରେ ଉଲ୍ଲେଖ କରିଛନ୍ତି

ଉଭୟ ସେନାର ଦ୍ୱିପକ୍ଷ ମିଳିତ ବାର୍ଷିକ ସମାରାଭ୍ୟାସର ଏହି ହେଉଛି ଦ୍ୱିତୀୟ ସଂସ୍କରଣ

ଏହି ଅବସରରେ ମିଳିତ ଜାତିସଂଘର ନିୟମାବଳୀ ଅନୁଯାୟୀ ସହରାଞ୍ଚଳ ଗ୍ରାମାଞ୍ଚଳ ବା ପାର୍ବତ୍ୟାଞ୍ଚଳରେ ସନ୍ତାସବାଦକୁ ପ୍ରତିହତ କରିବା ଦିଗରେ ଉଭୟପକ୍ଷ ନିଜ ନିଜର ଦକ୍ଷତା ଏବଂ ଅନୁଭୂତି ବିନିମୟ କରିବେ

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି ମିଳିତ ସମରାଭ୍ୟାସ ଦ୍ୱାରା ଉଭୟ ଦେଶ ମଧ୍ୟରେ କ୍ରଟନୈତିକ ତଥା ସାମରିକ ସମ୍ପର୍କ ଅଧିକ ଦୂଢୀଭୂତ ହୋଇପାରିବ ଏହାଛଡା ସନ୍ତାସବାଦକୁ ପ୍ରତିହତ କରିବା ଦିଗରେ ଉଭୟପକ୍ଷଙ୍କ ପ୍ରତିଶ୍ରତିବଦ୍ଧତା ପ୍ରତିଫଳିତ ହେବ

ଗତକାଲି ସଂସଦ ଭବନ ପରିସରରେ ଆୟୋଜିତ ବିଜେପି ସଂସଦୀୟ ଦଳ ବୈଠକରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଦଳର ସାଂସଦମାନେ କରୋନା ମହାମାରୀ ମୁକାବିଲା ସହ ଅର୍ଥ ବ୍ୟବସ୍ଥାକୁ ପୂର୍ବ ସ୍ଥିତିକୁ ଫେରାଇ ଆଶିବା ଲାଗି ଯେଉଁ ଉଦ୍ୟମ କରିଛନ୍ତି ତାହା ପ୍ରଶଂସନୀୟ ବୈଠକରେ ବିଜେପି ଅଧ୍ୟକ୍ଷ ଜଗତ ପ୍ରକାଶ ନଡ଼ୁ ଯୋଗଦେଇ କହିଛନ୍ତି ଏବେ ହୋଇଥିବା ନିର୍ବାଚନରେ ଦଳ ଯେଉଁ ବିଜୟ ହାସଲ କରିଛି ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଉପରେ ଜନସାଧାରଣଙ୍କ ଦୃଢ଼ ଭରସା ରହିଥିବା ପ୍ରମାଣିତ କରୁଛି ଇଏସଆଇ ଆୟୁଷ୍ମାନ ଭାରତ ଶ୍ରମ ଓ ନିଯୁକ୍ତିମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଗତକାଲି କର୍ମଚାରୀ ଭବିଷ୍ୟନିଧି ପାର୍ଷି ଯୋଜନା ସହିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ମିଶ୍ରିତ ସଂସ୍କରଣର ଶୁଭାରମ୍ଭ କରିଛନ୍ତି

ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ଶ୍ରୀ ଗଙ୍ଗୱାର ଏହାର ଶୁଭାରମ୍ଭ କରିଛନ୍ତି

ଏହି ହିତାଧିକାରୀମାନେ ଆୟୁଷ୍ମାନ ଭାରତ ପିଏମ ଜୟ ଯୋଜନା ଅନ୍ତର୍ଗତ ପଞ୍ଜୀକୃତ ବିଭିନ୍ନ ହସ୍ପିଟାଲରେ କ୍ୟାସଲେସ ସ୍ୱାସ୍ଥ୍ୟସେବାର ସୁଫଳ ପାଇପାରିବେ ଏଥିଲାଗି ସମ୍ପୂକ୍ତ ହିତାଧିକାରୀଙ୍କୁ ଡାକ୍ତରଖାନାରେ ନିଜର ଇ ପେହଚାନ କାର୍ଡ କିମ୍ବା ସ୍ୱାସ୍ଥ୍ୟପାସ୍ବୁକ୍ ସହିତ ଆଧାରକାର୍ଡ ଦେଖାଇବାକୁ ପଡିବ ଗତ କରୋନା ମହାମାରୀ ସମୟରେ ଦେଶବ୍ୟାପୀ ଥିବା କର୍ମଚାରୀ ଭବିଷ୍ୟନିଧି ପାର୍ଷିର ବିଭିନ୍ନ ହସ୍ପିଟାଲରେ କେବଳ ଏହା ହିତାଧିକାରୀ ନୁହଁନ୍ତି ବର୍ଚ୍ଚ ସାଧାରଣ ଜନତାଙ୍କୁ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିବାରୁ ଶ୍ରୀ ଗଙ୍ଗଓ୍ୱାର ଭୟସୀ ପ୍ରଶଂସା କରିଛନ୍ତି କୋଭିଡ୍ ଟିକାକରଣ ଦେଶରେ କରୋନା ମହାମାରୀର ପ୍ରଭାବ କମ୍ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା କୋଭିଡ୍ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ଦ୍ରତ ଗତିରେ ଆଗେଇ ଚାଲିଛି